ଏଣିକି ଡିଟିଏଚ୍ ସେବାରେ ଶତପ୍ରତିଶତ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ହୋଇପାରିବ ଅନୁସୂଚୀତ ଜାତି ପିଲାଙ୍କ ମ୍ୟାଟ୍ରିକ୍ ପରବର୍ତ୍ତୀ ଯୋଜନା ନିମନ୍ତେ କେନ୍ଦ୍ର

ପ୍ରଧାନମନ୍ତ୍ରୀ ଆସନ୍ତା ଶୁକ୍ରବାର ଦିନ ପିଏମ୍ କିଶାନ୍ନିଧି ଯୋଚ୍ଚନାର ହିତାଧିକାରୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ଆର୍ଥିକ ସହାୟତା ଯୋଗାଇଦେବେ

ଏହି ବିଜୟ କେନ୍ଦର ଏନ୍ଡିଏ ସରକାରଙ୍କ ସଫଳନୀତି କାର୍ଯ୍ୟକାରିତାର ପ୍ରତିଫଳନ ବୋଲି ବରିଷ୍ଣ ବିଜେପି ନେତା ରବିଶଙ୍କର ପ୍ରସାଦ କହିଚ୍ଚନ୍ତି

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ୱର୍ ଚାନ୍ଦ ଗେହେଲଟ୍ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି

କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଜ ଭାଗର ଅର୍ଥରାଶି ସମ୍ପୃକ୍ତ ପିଲାଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ପଠାଯିବ

ସେହିଭଳି କେନ୍ଦ୍ର କ୍ୟାବିନେଟ୍ ଚଳଚ୍ଚିତ୍ର ଡିଭିଜନ୍ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଜାତୀୟ ଚଳଚ୍ଚିତ୍ର ସଂଗ୍ରହାଳୟ ଏବଂ ଶିଶୁ ଚଳଚ୍ଚିତ୍ର ସୋସାଇଟି ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମକୁ ଏକତ୍ରିକରଣ କରିବା ସମ୍ପର୍କୀତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଙ୍କି ନୂଆଦିଲ୍ଲୀଠାରେ ଏହି ସ୍ୱଚନା ଦେଇଛନ୍ତି ସେ କହିଛନ୍ତି ଏହି ଏକତ୍ରିକରଣ ପ୍ରକ୍ରିୟାରେ ସମସ୍ତ ଗଣମାଧ୍ୟମ ବିଭାଗର କର୍ମଚାରୀମାନଙ୍କ ସ୍ୱାର୍ଥପ୍ରତି ଦୃଷ୍ଟି ଦିଆଯିବ ଏବଂ ସେମାନଙ୍କ ଚାକିରି ଯେପରି ସୁରକ୍ଷିତ ରହିବ ସେଥିପ୍ରତି ମଧ୍ୟ ସମ୍ପର୍ଣ୍ଣ ଯତ୍ନ ନିଆଯିବ ଭାରତରେ ଡିଟିଏଚ୍ ସେବା ଯୋଗାଇଦେବା ସମ୍ପର୍କୀତ ସଂଶୋଧିତ ନିର୍ଦ୍ଦେଶାବଳୀକୁ ମଧ୍ୟ ଆଜି କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ଜାଭଡେକର କହିଛନ୍ତି ଏହି ସଂଶୋଧନ ମାଧ୍ୟମରେ ଡିଟିଏଚ୍ ସେବାରେ ଶତପ୍ରତିଶତ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଲାଗି ବ୍ୟବସ୍ଥା ରହିଛି ପିଏମ୍ କିଶାନ୍ନିଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶୁକ୍ରବାର ଦିନ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଶାନ୍ ସମ୍ମାନନିଧି ଯୋଚ୍ଚନାର ହିତାଧିକାରୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ଆର୍ଥିକ ସହାୟତା ଯୋଗାଇଦେବେ

ପିଏମ୍ କିଶାନ୍ ଯୋଜନା ସମେତ ଚାଷୀଙ୍କ କଲ୍ୟାଣ ଲାଗି ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଚାଷୀମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ନିଜର ଅଭିଞ୍ଜତା ବାଣ୍ଟିବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ

ଏହି ଅର୍ଥ ସମ୍ପୃକ୍ତ ଚାଷୀଙ୍କ ବ୍ୟାଙ୍କ୍ ଖାତାରେ ସିଧାସଳଖ ଜମା କରାଯାଉଛି ପିଏମ୍ ବିଶ୍ୱଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳେ ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେବେ

ପଶ୍ଚିମବଙ୍ଗ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ନରବଣେ ଲଦାଖ ସେନାଧ୍ୟକ୍ଷ ଏମ୍ଏମ୍ ନରବଣେ ଆଜି ଲେହେ ଗସ୍ତ କରିଛନ୍ତି ଏହି ଅବସରରେ ପୂର୍ବ ଲଦାଖ ଅଞ୍ଚଳର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟସ୍ଥ ସାମରିକ ଘାଟିଗୁଡ଼ିକ ସେ ପରିଦର୍ଶନ କରିଛନ୍ତି ଯେକୌଣସି ବିପଦର ମୁକାବିଲା ଲାଗି ସେନାର ପ୍ରସ୍ତୁତି ସମ୍ପର୍କରେ ଜେନେରାଲ୍ ନରବଣେଙ୍କୁ ସେଠାରେ ଉପସ୍ଥିତ ଲେପୁନାଙ୍କ ଜେନେରାଲ୍ ପିଜିକେ ମେନନ୍ ଏବଂ ଅନ୍ୟ କମାଣ୍ଡରମାନେ ଅବଗତ କରାଇଛନ୍ତି ସେହିପରି ସେନାଧ୍ୟକ୍ଷ ତାରା ବେଶ୍ ପରିଦର୍ଶନ କରିବା ସହ ଚୁଚୁଲ୍ ସେକ୍ଟରର ସାମରିକ ଘାଟିରେ ମୁତୟନ ଥିବା ସେନାଙ୍କ ସହିତ ଆଲୋଚନା କରିଥିଲେ ବଡ଼ଦିନର ଅବ୍ୟବହିତ ପୂର୍ବରୁ ସେନାଧ୍ୟକ୍ଷ ସେଠାରେ ମିଠା ଓ କେକ୍ ବଙ୍କନ କରିବା ସହ ସୈନିକମାନଙ୍କର ନୈତିକତା ଓ ପ୍ରସ୍ତୁତିକୁ ଉଚ୍ଚପ୍ରଶଂସା କରିଛନ୍ତି

ସୂଚନା ଯୋଗ୍ୟ ଯେ ଏହି ନିର୍ବାଚନରେ ବାଲଟ କାଗଜ ବ୍ୟବହାର ହୋଇଥିବାରୁ ଭୋଟ ଗଣତିରେ ବିଳମ୍ଘ ଘଟୁଛି ପ୍ରସାଦ ଜେକେ ଇଲେକସନ୍ ଜାମ୍ମୁ କାଶ୍ମୀର ଜିଲ୍ଲା ଉନ୍ନୟନ ପରିଷଦ ନିର୍ବାଚନର ଫଳାଫଳ ନରେନ୍ଦ୍ର ମୋଦୀଙ୍କର ନେତୃତ୍ୱାଧୀନ ସରକାରଙ୍କ ସଫଳ ନୀତି କାର୍ଯ୍ୟକାରୀତାର ପ୍ରତିଫଳନ ବୋଲି ବରିଷ୍ଣ ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ସେ କହିଛନ୍ତି ଏହି ନିର୍ବାଚନରେ ଭାରତୀୟ ଜନତାପାର୍ଟି ଏକକ ସଂଖ୍ୟା ଗରିଷ୍ଣ ଦଳଭାବେ ସର୍ବାଧିକ ଆସନ ହାସଲ କରିଛି

ଏଥିସହିତ ଏହି ନିର୍ବାଚନର ଫଳାଫଳ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନତାବାଦୀଙ୍କ ବିପକ୍ଷରେ ଯାଇଛି ବୋଲି ଶ୍ରୀ ପ୍ରସାଦ କହିଛନ୍ତି ପିଏମ୍ ଚରଣ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀଙ୍କ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଦେଶର ଗ୍ରାମ ଓ କୂଷକଙ୍କ ବିକାଶ ଲାଗି ଚୌଧୁରୀ ଚରଣ ସିଂହ ନିଜର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଥିଲେ ତାଙ୍କ ସମୟକାଳରେ ସ୍ୱର୍ଗତ ସିଂହ ଅନେକଗୁଡ଼ିଏ ଚାଷୀ ଅନୁକୂଳ ନୀତିର ଶୁଭାରମ୍ଭ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଚରଣ ସିଂହଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ୱର୍ଗତ ସିଂହଙ୍କ ଆଦର୍ଶରେ ଅନୁପ୍ରାଣୀତ ତେଣୁ ଶ୍ରୀ ମୋଦୀ ଦେଶର ଚାଷୀମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବାକୁ ଦେବେ ନାହିଁ ସେ କହିଛନ୍ତି ସ୍ୱର୍ଗତ ସିଂହ ଦେଶର ଜଣେ ସମ୍ମାନଜନକ କୃଷକ ନେତା ଥିଲେ ଏବଂ ତାଙ୍କ ଜୀବନକାଳ ମଧ୍ୟରେ ଚାଷୀମାନଙ୍କ ସମସ୍ୟାର ସମାଧାନ ତଥା ସେମାନଙ୍କର କଲ୍ୟାଣ ଲାଗି ଅନେକ କାର୍ଯ୍ୟ କରିଯାଇଛନ୍ତି ତାଙ୍କ ଅବଦାନକୁ ଏଦେଶ ସର୍ବଦା ମନେରଖିବ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ କେନ୍ଦ୍ର ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲଙ୍କ ସମେତ ବହୁ ସାଂସଦ ଆଜି ସଂସଦର କେନ୍ଦ୍ରୀୟ ହଲ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଚରଣ ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଏହି ଅବସରରେ ଲୋକସଭା ସଚିବାଳୟ ଦ୍ୱାରା ସ୍ୱର୍ଗତ ସିଂହଙ୍କ ଉପରେ ଆଧାରିତ ଏକ ବୁକ୍ଲେଟ୍ ସେଠାରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଦିଆଯାଇଛି

ଏହି ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀମାନଙ୍କ ସମେତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱର୍ଗତ ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଚାଷୀଙ୍କ କଲ୍ୟାଣ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ତୋମାର ଏହି ଅବସରରେ ଦୋହରାଇଛନ୍ତି

ମନ୍ତ୍ରଣାଳୟ କହିଛି କୋଭିଡ୍ର ମୁକାବିଲା ପାଇଁ ସରକାରଙ୍କ ନୀତିର ସଠିକ୍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି